ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୂତୀ ପଢିବାର ସୁଯୋଗ ପାଇବେ

କଟକ ସଦର ଭୁବନେଶ୍ୱର ବ୍ରହ୍କପୁର ଓ ସମ୍ୟଲପୁର ଠାରେ ଏହି କୋର୍ଟ ପ୍ରତିଷା କରାଯିବ ବୋଲି ଆଇନ ମନ୍ତୀ ପ୍ରତାପ ଜେନା ସୂଚନା ଦେଇଛନ୍ତି

ଏ ନେଇ ଆଇନ ବିଭାଗ ତରଫରୁ ବିଙ୍କପ୍ତି ପ୍ରକାଶ ପାଇଛି